ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶର ମିର୍କାପୁରଠାରେ ଏକ ସୌରଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି

ପୂର୍ବରୁ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାରାଣାସୀଠାରେ ସ୍ୱାଗତ କରିଥିଲେ ଏବଂ ସେଠାରୁ ଉଭୟ ନେତା ମିର୍ଜାପୁର ପହଞ୍ଚଥିଲେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଉଭୟ ନେତା ବାରାଶାସୀ ଫେରିଆସି ସେଠାରେ ଆଜି ଦିନ ତମାମ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦି ଦିବାଭୋଜନର ମଧ୍ୟ ଆୟୋଜନ କରିଛନ୍ତି ଆଜି ଅପରାହ୍ନରେ ଶ୍ରୀ ମୋଦି ବାରାଣାସୀର ମଦୁଆଦିହ୍ ରେଳଷ୍ଟେସନ ଏବଂ ପାଟ୍ନା ମଧ୍ୟରେ ଚାଲିବାକୁଥିବା ଏକ ଟ୍ରେନ୍ର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୃଭାରମ୍ଭ ସହିତ ଶ୍ରୀ ମୋଦି ବାରାଣାସୀର ଡିଏଲ୍ଡବ୍ଲ୍ୟ ପଡ଼ିଆରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ପାର୍ ଆଡ୍ଜର୍ଣ୍ଣଡ଼୍ ବିଭିନ୍ନ ପ୍ରସଙ୍ଗକୁ ନେଇ ଟିଡିପି ୱାଇଏସ୍ଆର୍ କଂଗ୍ରେସ କଂଗ୍ରେସ ଟିଏମ୍ସି ଓ ଅନ୍ୟ ଦଳର କ୍ରମାଗତ ବିକ୍ଷୋଭ ଯୋଗୁଁ ସଂସଦର ଉଭୟ ସଦନକୁ ମୁଲତବୀ ଘୋଷଣା କରାଯାଇଛି

କ୍ରଗାତମ ଦୁଇ ସପ୍ତାହ ହେବ ଉଭୟ ଗୃହରେ ବିରୋଧିମାନେ ଏଭଳି ହଟ୍ଟଗୋଳ ଚଳାଇଛନ୍ତି ଆଜି ଲୋକସଭା ଆରମ୍ଭ ହେବାମାତ୍ରେ ଟିଡିପି ଓ ୱାଇଏସ୍ଆର୍ କଂଗ୍ରେସର ସଦସ୍ୟମାନେ ଆନ୍ଧ୍ରପ୍ରଦେଶକ୍ତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଧାରଣାରେ ବସିଥିଲେ ସେହିଭଳି ତେଲଙ୍ଗାନାରେ ଚାକିରି କ୍ଷେତ୍ରରେ ସଂରକ୍ଷଣ ବୁଦ୍ଧି ପ୍ରସଙ୍ଗ ନେଇ ଟିଆର୍ଏସ୍ ସାଂସଦମାନେ ଦାବି କରିଥିବାବେଳେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଏହି ସମୟରେ କଂଗ୍ରେସ ଟିଏମ୍ସି ବାମଦଳ ସମେତ ଅନ୍ୟାନ ଦଳଗୁଡ଼ିକ ବ୍ୟାଙ୍କ୍ ଦୁର୍ନୀତି ପ୍ରସଙ୍ଗ ନେଇ ସ୍ଲୋଗାନ୍ମାନ ଦେଇଥିଲେ

ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ଟିଡିପି ଓ ଓ୍ୱାଇଏସ୍ଆର୍ କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନପାଇଁ ଦାବି କରିଥିବାବେଳେ ଏଆଇଏଡିଏମ୍କେ ଓ ଡିଏମ୍କେ ସଭ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନପାଇଁ ଦାବି କରିଥିଲେ ଅନ୍ୟପକ୍ଷରେ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀରେ ସିଲିଂ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ

ପାର୍ଲ ପ୍ରୋଟେଷ୍ଟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ ଏବଂ ରାଜ୍ୟକୁ ଅନ୍ୟ ଆର୍ଥିକ ସୁବିଧା ଦାବିରେ ଟିଡିପି ଓ ୱାଇଏସ୍ଆର୍ କଂଗ୍ରେସ ଆଜି ମଧ୍ୟ ପାର୍ଲାମେଣ୍ଟ ଭବନ ପରିସରରେ ଧାରଣା ଅବ୍ୟାହତ ରଖିଛି ଦୁଇଦଳର ସଭ୍ୟମାନେ ପୃଥକ୍ ଭାବେ ଧାରଣାରେ ବସିରହି ସେମାନଙ୍କ ଦାବି ସପକ୍ଷରେ ସ୍ଲୋଗାନମାନ ଦେଇଥିଲେ ଇତିମଧ୍ୟରେ ତେଲଙ୍ଗାନାରେ ସଂରକ୍ଷଣ କୋଟା ବୃଦ୍ଧିପାଇଁ ଟିଆର୍ଏସ୍ ନେତାମାନେ ଧାରଣା ଦେଇଥିଲେ ଅନ୍ୟପକ୍ଷରେ ଦେଶରେ ନିର୍ବାଚନ କ୍ଷେତ୍ରରେ ସଂସ୍କାର ଆଶିବାପାଇଁ ଟିଏମ୍ସି ସାଂସଦମାନେ ଧାରଣା ଦେଇଥିଲେ ଦଳର ସଦସ୍ୟମାନେ ପୋଷ୍ଟର ପ୍ରଦର୍ଶନ କରି ନିଜ ଦାବି ସପକ୍ଷରେ ସ୍କୋଗାନମାନ ଦେଇଥିଲେ

ଏହି ତାଲିକାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ବିଜେପି ସାଧାରଣ ସମ୍ପାଦକ ଅନିଲ୍ ଜେନ ଓ ସରୋଜ ପାଶ୍ଚେଏବଂ ଦଳର ମୁଖପାତ୍ର ଅନିଲ୍ ବଲ୍ଲନି ଓ କିଭିଏଲ୍ ନରସିଂହା ରାଓଙ୍କ ନାମ ସାମିଲ୍ ରହିଛି ଦଳ ନାରାୟଣ ରାଣେଙ୍କ ମହାରାଷ୍ଟ୍ରର୍ ଅନିଲ୍ କୈନ ଓ ନରସିଂହା ରାଓଙ୍କ ଉତ୍ତର ପ୍ରଦେଶର୍ତ ସରୋଜ ପାଣ୍ଡେଙ୍କ ଛତିଶଗଡ଼ର୍ ଏବଂ ଅନିଲ୍ ବଲ୍ତନିଙ୍କ ଉତ୍ତରାଖଣ୍ଡର୍ ପ୍ରାର୍ଥୀ କରିଛି ଦଳୀୟ ସ୍ନତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନ୍ୟ ପ୍ରାର୍ଥୀମାନେ ହେଲେ ରାଜସ୍ଥାନରୁ କିରୋଡ଼ି ଲାଲ୍ ମୀନା ଓ ମଦନ୍ ଲାଲ୍ ସାଇନି ମହାରାଷ୍ଟ୍ରରୁ କେରଳ ପୂର୍ବତନ ଦଳ ସଭାପତି ଭି ମୁରଲୀଧରନ୍ ମଧ୍ୟପ୍ରଦେଶରୁ ଅଜୟ ପାତାପ ସିଂ ଓ କୈଳାସ ସୋନି କର୍ଷାଟକରୁ ଉଦ୍ୟୋଗପତି ରାଜୀବ ଚନ୍ଦ୍ରଶେଖର ଝାଡ଼ଖଣ୍ଡର୍ ସମୀର ଉରାଁଓ ଏବଂ ହରିୟାଣାର୍ତ୍ର ଲେଫୁନାଣ୍ଟ ଜେନେରାଲ୍ ଡିପି ବଟ୍ସ୍ ଏହାଛଡ଼ା ଉତ୍ତରପ୍ରଦେଶରୁ ଶ୍ରୀ କ୍ରେନ ଓ ରାଓଙ୍କ ବ୍ୟତୀତ ଅଶୋକ ବାଜପେୟୀ ବିଜୟ ପାଲ୍ ସିଂ ତୋମାର ସକଲ୍ଦୀପ୍ ରାଜ୍ଭର୍ କାନ୍ତା କର୍ଦମ୍ ଏବଂ ହରନାଥ ସିଂ ୟାଦବଙ୍କୁ ପ୍ରାର୍ଥୀ କରାଯାଇଛି ବିଭିନ୍ନ ରାଜ୍ୟର ବିଧାନସଭାରେ ଦଳର ସ୍ଥିତି ମଜଭୁତ୍ ଥିବାରୁ ସମସ୍ତ ପ୍ରାର୍ଥୀ କିତିବା ଆଶା କରାଯାଉଛି

ଗତକାଲି ଜୟପୁରଠାରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ସେମାନେ ଶାସକଦଳରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ଅଶୋକ ପରମାଣି କହିଛନ୍ତି ଦୁଇ ତୃତୀୟାଂଶ ବିଧାୟକ ସହିତ ଏନ୍ପିପି ରାଜ୍ୟ ଶାଖା ବିଜେପି ସହିତ ମିଶିଯିବାକୁ ଆଗ୍ରହୀ ଥିବା ବିଷୟ ଉଲ୍ଲେଖ ଥିବା ଏକ ଚିଠି ଶ୍ରୀ ମୀନା ତାଙ୍କୁ ପ୍ରଦାନ କରିଛନ୍ତି

ଅନନ୍ତନାଗ ଜିଲ୍ଲାର ହାକୁରା ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବା ସୂଚନାପାଇ ଗତକାଲି ରାତିରେ ସୁରକ୍ଷାକର୍ମୀମାନେ ସେଠାରେ ଏକ ଅଭିଯାନ ଆରମ୍ଭ କରିଥିଲେ

ଦଶ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି

ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ପର୍ଯ୍ୟଟକ ଥିଲେ ଅଗ୍ରିଶମ ସେବା ପୁଲିସ୍ ଏବଂ ପ୍ରତିରକ୍ଷା ବିଭାଗର ବିଭିନ୍ନ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିରହିଛନ୍ତି ମୁଖ୍ୟମନ୍ତ୍ରୀ କେ ପାଲାନିସାମୀ ଏନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନ୍ତରୋଧ କରିବା ପରେ ଭାରତୀୟ ବାୟସେନା ପକ୍ଷର୍ ଦ୍ରଇଟି ହେଲିକପୂର୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ୍ କରାଯାଇଛି ମୁଖ୍ୟମନ୍ତ୍ରୀ କେ ପାଲାନିସାମୀ କହିଛନ୍ତି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ବରିଷ୍ଣ ଅଧିକାରୀମାନେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି କୋବିନ୍ ମରିସସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ବ୍ୟବସାୟ ବାଣିଜ୍ୟ କରିବାକୁ ଆଫ୍ରିକା ପହଞ୍ଚବାକୁ ଚାହୁଁଥିବା ଭାରତୀୟ କମ୍ପାନୀଗୁଡ଼ିକପାଇଁ ମରିସସ୍ ଏକ କେନ୍ଦ୍ରସ୍ଥଳୀ ହୋଇପାରିବ ସେ କହିଛନ୍ତି ମରିସସ୍ ଭାରତ ମହାସାଗରରେ ଆଫ୍ରିକାପାଇଁ ପ୍ରବେଶ ପଥ ସଦୂଶ

ଦୁଇ ଦେଶ ମଧ୍ୟରେ ସନ୍ତାସବାଦ ଦମନ ଓ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କ ଉଲ୍ଲେଖନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଏକ ଉତ୍ସବରେ ଯୋଗଦେବାକୁ ଯାଉଥିବା ଭାରତୀୟ ଦୂତାବାସର ଅଧିକାରୀଙ୍କ କାର୍କୁ ଏକ ବ୍ୟସ୍ତ ସଡ଼କ ମଧ୍ୟରେ ସେଠାକାର ପୁଲିସ୍ଦ୍ୱାରା ଅଟକାଇ ଦିଆଯାଇଥିଲା ମନ୍ତ୍ରଶାଳୟ ପକ୍ଷରୁ ଆହୁରି କୁହାଯାଇଛି ଭାରତୀୟ ଦୂତାବାସର ସମ୍ପର୍ଷ୍ଣ ହାନି ପହଞ୍ଚାଇବା ସହିତ କର୍ମଚାରୀମାନଙ୍କ ଉପରେ ଅନେକ ଥର ଦୂର୍ବ୍ୟବହାର ପ୍ରଦର୍ଶନ କରାଯାଇଛି ଭାରତୀୟ ଦୂତାବାସର କର୍ମଚାରୀମାନଙ୍କ ପାଇଁ ଥିବା ବାସସ୍ଥାନରେ ମୁତୟନ ଥିବା ପାକିସ୍ତାନୀ ସେବା ପ୍ରଦାନକାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯିବା ସହ ପରେ ଜଳ ଓ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି ତେବେ ଭାରତୀୟ କ୍ୱଟନୀତିଜ୍ଞମାନେ ଏହି ସମସ୍ୟାଗୁଡ଼ିକୁ ଗଣମାଧ୍ୟମରେ ନ ଉଠାଇ ନିରନ୍ତର ଆଲୋଚନା ଦ୍ୱାରା କୂଟନୈତିକ ଉପାୟରେ ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି